ପାର୍ଟି ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡ଼ଗେ ଗତ ବୁଧବାର ଦିନ କଂଗ୍ରେସ ବିଧାୟକମାନଙ୍କ ସହ ଅନୁଷ୍ଠିତ ବୈଠକ ସଂକ୍ରାନ୍ତୀୟ ରିପୋର୍ଟ ରାହୁଳ ଗାନ୍ଧିଙ୍କୁ ପ୍ରଦାନ କରିଛନ୍ତି ଶ୍ରୀ ଗାନ୍ଧି ରାଜ୍ୟର ବରିଷ୍ଠ ନେତା ଭୁପେସ ବାଘେଳ ଟିଏସ୍ ସିଂହଦେଓ ତମରଧ୍ୱଜ ସାହୁ ଏବଂ ଚରଣଦାସ ମହନ୍ତଙ୍କ ସହ ଆଜି ନ୍ତଆଦିଲ୍ଲୀରେ ଆଲୋଚନା କରିଛନ୍ତି

ରାଜସ୍ଥାନରେ ରାଜ୍ୟପାଳ କଲ୍ୟାଣ ସିଂ କଂଗ୍ରେସର ବରିଷ୍ଣ ନେତା ଅଶୋକ ଗେହଲଟ୍ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ନିମନ୍ତ୍ରଣ କରିଛନ୍ତି

ଆସନ୍ତା ସୋମବାର ଦିନ ଶପଥଗ୍ରହଣ ଉହବ ଅନୃଷ୍ଠିତ ହେବ ସରକାର ଗଠନ କରିବା ପାଇଁ ଗତକାଲି ରାତିରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ

ମଧ୍ୟପ୍ରଦେଶରେ କଂଗ୍ରେସ ନେତା କମଳନାଥ ଆସନ୍ତା ସୋମବାର ଦିନ ମ୍ରଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ରାଜ୍ୟପାଳ କୁଞ୍ମାନମ୍ ରାଜ୍ଚଶେଖରନ୍ ରାଜଭବନଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲ୍ଥାନୱାଲା ମେଘାଳୟ ମୁଖ୍ୟମନ୍ତ୍ରୀ କୋନାଡୋ ସାଙ୍ଗମା ଏବଂ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଶପଥ ଗ୍ରହଣ ଉହବରେ ଯୋଗଦେଇଥିଲେ

ପିଏମ୍ ଟିଏନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏନ୍ଡିଏ ସରକାର ମୁଦ୍ରାସ୍କିତି ସମସ୍ୟାକୁ ସଫଳତାର ସହ ସମାଧାନ କରିଛନ୍ତି ତାମିଲନାଡୁର କନ୍ୟାକୁମାରୀ ନୀଳଗିରି କୋଏମ୍ଘାଟୁର୍ ନମକଲ ଓ ସଲେମ୍ ଅଞ୍ଚଳର ବୁଥ୍ସରୀୟ କର୍ମୀମାନଙ୍କ ସହ ବିଜେପିର 'ମେରା ବୁଥ୍ ସବ୍ସେ ମଜବୁତ୍' କାର୍ଯ୍ୟକ୍ରମ ଅଧୀନରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତାରେ ଶ୍ରୀ ମୋଦି ଏହା କହିଛନ୍ତି ସେ କହିଛନ୍ତି ପୂର୍ବତନ ସରକାରମାନଙ୍କ ଅମଳରେ ନିରନ୍ତର ମୁଦ୍ରାୱିତି ବୃଦ୍ଧି ଯୋଗୁଁ ଦେଶର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ କିନ୍ତୁ ଏନ୍ଡିଏ ସରକାର ମୁଦ୍ରାସ୍କିତିକୁ ନିୟନ୍ତ୍ରଣରେ ରଖିଛନ୍ତି

ରବିଶଙ୍କର ଇଲେକ୍ଟ୍ରୋନିକ୍ୱ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଆସନ୍ତା ଦୂଇରୁ ତିନି ବର୍ଷ ଭିତରେ ଭାରତ ଟ୍ରିଲିୟନ୍ ଡଲାର୍ ଡିଜିଟାଲ୍ ଅର୍ଥନୀତିରେ ପରିଣତ ହେବ

ଏହା ବହୁମାତ୍ରାରେ ଡିକିଟାଲ୍ କାରିଗରୀବିଦ୍ୟା ଉପଯୋଗ ଉପରେ ଆଧାରିତ ସେ କହିଛନ୍ତି ବିଭିନ୍ନ କାରଣରୁ ଭାରତ ଅତୀତରେ ଶିଳ୍ପ ଓ ଉଦ୍ୟମିତା ବିପ୍ଳବ ହାତଛଡ଼ା କରିଛି ଏଣୁ ଡିଜିଟାଲ୍ ବିପ୍ଳବକୁ ଆଉ ହାତଛଡ଼ା କରାଯାଇ ପାରିବ ନାହିଁ ଏହାରି ମାଧ୍ୟମରେ ଦେଶର ପରିବର୍ତ୍ତନ ଆସିବ ଏବଂ ସହର ଓ ଗ୍ରାମାଞ୍ଚଳରେ ଥିବା ପାର୍ଥକ୍ୟ ଦୂର ହୋଇପାରିବ ପ୍ରେସିଡେଣ୍ଟ ଗୁଜରାଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁଜରାଟର ନର୍ମଦା ଜିଲ୍ଲା ଅନ୍ତର୍ଗତ କେଭାଡ଼ିଆଠାରେ ଏକ ଅତ୍ୟାଧୁନିକ ରେଳ ଷ୍ଟେସନର ଶିଳାନ୍ୟାସ କରିଛନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ବିଶ୍ୱର ସର୍ବୋଚ୍ଚ ଏକତାର ପ୍ରତିମ୍ଭି ସ୍ଥଳୀ ସହ ଦେଶର ଅନ୍ୟ ଭାଗକୁ ବ୍ରୋଡ୍ଗେଳ୍ ରେଲଧାରଣା ଜରିଆରେ ଏହି ରେଳ ଷ୍ଟେସନ୍ ସଂଯୋଗ କରିବ ଏହାଦ୍ୱାରା ପର୍ଯ୍ୟଟନର ବିକାଶ ହେବ ଏବଂ ଜନକାତି ଇଲାକାର ସର୍ବାଙ୍ଗିନ ଉନ୍ନତି ସଙ୍ଗେ ସଙ୍ଗେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଭାରତର ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ପୁଶ୍ୟ ତିଥିରେ ଆଜି ରାଷ୍ଟ୍ରପତି ଏକତାର ପ୍ରତିମୂର୍ତ୍ତି ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ପଟେଲଙ୍କ ପୁଣ୍ୟ ତିଥିରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ସର୍ଦ୍ଦାର ପଟେଲଙ୍କ ଚିନ୍ତାଧାରା ସମୂଦ୍ଧ କାର୍ଯ୍ୟ ଏବଂ ଦେଶର ଏକତା ପାଇଁ ଦୃଢ଼ ଉଦ୍ୟମ ଯୁଗ ଯୁଗ ଧରି ଭାରତୀୟମାନଙ୍କୁ ଅନୁପ୍ରାଣିତ କରିବ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ମଧ୍ୟ ସର୍ଦ୍ଦାର ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଜେ ଆଣ୍ଡ କେ ଏନ୍କାଉଣ୍ଟର ଜାମ୍ମୁ ଓ କାଶ୍କୀରର ପୁଲୁୱାମା କିଲ୍ଲାରେ ଆଜି ଘଟିଥିବା ସଂଘର୍ଷରେ ତିନି ଜଣ ସନ୍ତ୍ରାସବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ଯବାନ ଶହୀଦ୍ ହୋଇଛନ୍ତି ଖରପୁରା ସିର୍ଣ୍ଣୁ ଗାଁରେ ସନ୍ତାସବାଦୀମାନେ ଲୁଚି ରହିଥିବା ଖବର ପାଇଲା ପରେ ରାଷ୍ଟ୍ରୀୟ ରାଇଫଲ ବାହିନୀ କାନ୍ଗୁ କାଶ୍ମୀରର ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ବାହିନୀ ଏବଂ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ମିଳିତ ଭାବେ ଖାନତଲାସୀ ଆରମ୍ଭ କରିଥିଲେ ସନ୍ତାସବାଦୀମାନେ ଲୁଚି ରହିଥିବା ସ୍ଥାନ ଆଡ଼କୁ ଯବାନମାନେ ନିକଟତର ହେଲା ବେଳେ ସେମାନେ ଆଖିବୁଜା ଗୁଳି ଚଳାଇଥିଲେ ଫଳରେ ଯବାନମାନଙ୍କୁ ପାଲଟା ଗୁଳି ଚଳାଇବାକୁ ପଡ଼ିଥିଲା ଘଟଣା ସ୍ଥଳରେ ତିନି ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଯବାନ ଆହତ ହୋଇଥିଲେ ଏବଂ ଚିକିତ୍ସା ସମୟରେ ଅନ୍ୟ ଜଣେ ଆହତ ଯବାନ ପ୍ରାଣ ହରାଇଛନ୍ତି

ଅଗସ୍ତା ୱେଷଲାଣ୍ଡ ଭିଭିଆଇପି ହେଲିକପ୍ଟର କ୍ରୟ ଲାଞ୍ଚ ମାମଲାରେ ମଧ୍ୟସ୍ଥ ମାଇକେଲ୍କୁ ଗିରଫ୍ କରାଯାଇଛି ତାଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ମଧ୍ୟ ଦାଖଲ କରାଯାଇଥିଲା ପୂର୍ବରୁ ସିବିଆଇ କୋର୍ଟରେ କହିଥିଲା କେତେକ ପ୍ରମାଣପତ୍ର ଓ ସାଖିମାନଙ୍କ ସହ ମୁକାବିଲା କରାଇବା ପାଇଁ ମାଇକେଲଙ୍କୁ ମୁମ୍ୟାଇକୁ ନେବା ସକାଶେ ଅଧିକ ସମୟ ଦରକାର ହେବ ଏହି ହେଲିକପୁର ଦୁର୍ନୀତି ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯେଉଁ ତିନିଜଣ ମଧ୍ୟସ୍ଥିଙ୍କ ବିରୁଦ୍ଧରେ ତଦନ୍ତ ଚଳାଇଛି ସେମାନଙ୍କ ମଧ୍ୟରେ ମାଇକେଲ୍ ଅଛନ୍ତି

ଇଣ୍ଡିଆ ଫ୍ରାନ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଫ୍ରାନ୍ନ ବୈଦେଶିକ ବ୍ୟାପାର ମନ୍ତ୍ରୀ କାଁ ୱେଭ୍ସ୍ ଲି ଡ୍ରାୟନ୍ଙ୍କ ସହ ଆଜି ନୂଆଦିଲ୍ଲୀରେ ପ୍ରତିନିଧିସ୍ଠରୀୟ କଥାବାର୍ତ୍ତା କରିଛନ୍ତି ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସହଯୋଗ ଜରିଆରେ ସାମରିକ ଭାଗିଦାରିତା ବେସାମରିକ ପରମାଣୁ ପ୍ରତିରକ୍ଷା ନିରାପତ୍ତା ମହାକାଶ ବାଣିଜ୍ୟ ଓ ଅର୍ଥନୈତିକ କ୍ଷେତ୍ୱରେ ଭାଗିଦାରିତା ଘନିଷ୍ଠ କରିବା ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି ଫ୍ରାନ୍ନ ବୈଦେଶିକ ମନ୍ତ୍ରୀ ଜିଆନ୍ ଇଭେସ୍ ଲି ଡ୍ରିୟାନ୍ଙ୍କ ସହ ପ୍ରତିନିଧିଷ୍ଠରୀୟ କଥାବାର୍ତ୍ତା ପରେ ଏକ ମିଳିତ ସାମ୍ଘାଦିକ ସମ୍ମିଳନୀରେ ଶ୍ରୀମତୀ ସ୍ୱରାଜ କହିଛନ୍ତି ଭାରତ ଓ ଫ୍ରାନ୍ ସନ୍ତାସବାଦକୁ ମିଳିମିଶି ମୁକାବିଲା କରିବାକୁ ରାଜି ହୋଇଛନ୍ତି

ଶ୍ରୀମତୀ ସ୍ୱରାଜ କହିଛନ୍ତି ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ପରମାଣୁ ଯୋଗାଣକାରୀ ରାଷ୍ଟ୍ର ସମ୍ବହ ଏବଂ କାତିସଂଘ ନିରାପତ୍ତା ପରିଷଦରେ ଭାରତର ସଦସ୍ୟତା ଦାବି ପ୍ରତି ଫ୍ରାନ୍ସ ସମର୍ଥନ କଣାଇଥିବାରୁ ଶ୍ରୀମତୀ ସ୍ୱରାଜ ଶ୍ରୀ ଡ୍ରିୟାନ୍ଙ୍କୁ ଧନ୍ୟବାଦ କ୍ଷାଇଛନ୍ତି ଶ୍ରୀ ଡ୍ରିୟାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଫ୍ରାନ୍ୱର ଦୃଷ୍ଟିକୋଣରୁ ଆଞ୍ଚଳିକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଏବଂ ଦୁଇ ଦେଶ ମଧ୍ୟରେ ସାମ୍ପ୍ରତିକ ଦ୍ୱିପକ୍ଷିୟ ସମ୍ପର୍କ ବିଷୟରେ ଶ୍ରୀ ଡ୍ରିୟାନ୍ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି

ଶ୍ରୀ ଖାର୍ଗେ କହିଛନ୍ତି ରାଫେଲ ବିମାନର ମୂଲ୍ୟ ସଂକ୍ରାନ୍ତରେ ସବିଶେଷ ବିବରଣୀ କେବେ ପବ୍ଲିକ୍ ଆକାଉଣ୍ଟସ୍ କମିଟି ଆଗରେ ଉପସ୍ଥାପନ କରାଯାଇଛି ଏବଂ ସୁପ୍ରିମ୍କୋର୍ଟରେ ସରକାରଙ୍କ ଜବାବ ଅନୁଯାୟୀ ସିଏଜି କେବେ ରାଫେଲ ମୂଲ୍ୟ ସଂକ୍ରାନ୍ତରେ ତର୍କମା କରିଛନ୍ତି ସେ ବିଷୟରେ ଶ୍ରୀ ବେଣୁଗୋପାଳ ଓ ଶ୍ରୀ ମେହେର୍ଷିଙ୍କୁ ପଚରାଯିବ ଆଜି ସକାଳେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଖାର୍ଗେ ଏହା କହିଛନ୍ତି

ଭାରତୀୟ ପିଙ୍ଗଳ ଆଇନ୍ ଅଧୀନରେ ଶ୍ରୀ ଗାନ୍ଧିଙ୍କ ବିରୁଦ୍ଧରେ ପୂର୍ବରୁ କୋର୍ଟ ମୋକଦ୍ଦମା ରୁଜୁ କରିବା ପାଇଁ ଅନୁମତି ଦେଇଥିଲେ

ସେଠାରେ ସେ ଆଧୁନିକ ରେଳବଗି ନିର୍ମାଣ ଫ୍ୟାକ୍ରିକୁ ପରିଦର୍ଶନ କରିବା ସହ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ସରକାରୀ ଭାବେ କୁହାଯାଇଛି ଶ୍ରୀ ମୋଦି ସେଠାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ତାପରେ ଶ୍ରୀ ମୋଦି ପ୍ରୟାଗରାଜ ଯାଇ ସେଠାରେ କ୍ୟୁ ମେଳା ପାଇଁ ପ୍ରସ୍ତୁତ କରାଯାଇଥିବା ଅତ୍ୟାଧୁନିକ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ରକୁ ଉଦ୍ଘାଟନ କରିବେ

ୟୁଏନ୍ ଦୁଇ ସପ୍ତାହ ଧରି କଥାବାର୍ତ୍ତା ପରେ ପ୍ୟାରିସ୍ ଜଳବାୟୁ ପରିବର୍ତ୍ତନ ରାଜିନାମାକୁ ଚୂଡ଼ାନ୍ତ କରିବାରେ ବିଶ୍ୱର ଅଧିକାରୀମାନେ ସହମତି ହାସଲ କରିବା ପାଇଁ ତଥାପି ଉଦ୍ୟମ ଚଳାଇଛନ୍ତି ବୈଠକ ଶେଷ ହେବାର ଧାର୍ଯ୍ୟ ସମୟର ଦିନକ ଆଗରୁ ଆଜି ଏଇ କଥାବାର୍ତ୍ତା ଶେଷ କରିବାକୁ କ୍ରଟନୀତିଜ୍ଞ ଓ ମନ୍ତ୍ରୀମାନେ ପ୍ରସ୍ତୁତ ହେଉଥିବାର ଜଣାପଡ଼ିଛି ବ୍ୟାଡ୍ମିଣ୍ଟନ ଚୀନ୍ର ଗୁଆଙ୍ଗ୍ଝୋଠାରେ ଚାଲିଥିବା ବିଡବ୍ଲ୍ୟଏଫ୍ ବ୍ୟାଡ୍ମିଣ୍ଟର ଟୁର୍ଣ୍ଣାମେଣ୍ଟରେ ରିଓ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଫାଇନାଲ୍ରେ ପ୍ରବେଶ କରିଛନ୍ତି